ସେମାନଙ୍କ ଉଦ୍ୟମ ଓ ପରାକାଷା ବଳରେ ସେମାନେ ଓଡ଼ିଶା ଓ ସାରା ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ତେବେ କେନ୍ଦ୍ରମନ୍ତୀ ଶ୍ରୀ ପ୍ରଧାନ ଏହି ପୁସ୍ତକର ଓଡ଼ିଆ ଓ ଇଂରାକୀ ସଂସ୍କରଣ ପ୍ରକାଶ କରିବାକୁ ପରାମର୍ଶ ଦେଇଛନ୍ତି

ଏହି ଦଳରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ ସଚିବ ଶାଲୀନ ପଣ୍ଣିତଙ୍କ ସମେତ ରାକ୍ୟର ବିଶେଷଙ୍କ ଡାକ୍ତରମାନେ ଯାଇଥିଲେ

ଜଙ୍ଗଲ ମହ୍ୟ ଓ ପୁଲିସ ବିଭାଗ ଅଧିକାରୀଙ୍କୁ ନେଇ ମିଳିତ ପାଟ୍ରୋଲିଂ ଦଳ ଗଠନ କରାଯାଇଛି